ଆଜି ଏକ ସର୍ବଦଳୀୟ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆଉ କିଛି ସପ୍ତାହ ଭିତରେ କୋବିଡ୍ ପ୍ରତିଷେଧକ ବାହାରି ଯିବ ବୋଲି ଦେଶର ବୈଜ୍ଞାନିକମାନେ ଆଶ୍ୱାସନା ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ପାଇଁ ଭାରତରେ ଶସ୍ତା ଓ ଫଳପ୍ରଦ ପ୍ରତିଷେଧକ ମିଳିପାରିବ ବୋଲି ସମଗ୍ର ବିଶ୍ୱ ଆଶାବାନ୍ଧି ବସିଛି ସେ କହିଛନ୍ତି ବୈଜ୍ଞାନିକମାନଙ୍କ ଉଦ୍ୟମ ଯୋଗୁଁ ଦେଶରେ ଖୁବ୍ ଶୀଘ୍ର ସାମୁହିକ ପ୍ରତିଷେଧକ ଟିକାକରଣ ସମ୍ଭବ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ଉପରେ ଗବେଷଣାରତ ବୈଜ୍ଞାନିକମାନଙ୍କ ଠାରୁ ସମ୍ମତି ମିଳିବା ପରେ ଦେଶରେ ପ୍ରତିଷେଧକ ଟିକା ଦିଆଯିବା କାର୍ଯ୍ୟ ଆରମ୍ଭ ହେବ ଦେଶରେ ସାମୁହିକ ପ୍ରତିଷେଧକ ଟିକାକରଣ ପାଇଁ ବ୍ୟାପକ ନେଟ୍ୱର୍କ ସ୍ଥାପନ କରାଯାଇଛି ଓ ପ୍ରତିଷେଧକ ଗୁଡ଼ିକୁ ସଂରକ୍ଷିତ କରି ରଖିବା ଲାଗି ଶୀତଳ ଭଣ୍ଡାର ଶୃଙ୍ଖଳ ସ୍ଥାପନ କରାଯାଉଛି ଶ୍ରୀ ମୋଦୀ କହିଛନ୍ତି ପ୍ରଥମେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସା କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ପ୍ରତିଷେଧକ ଅଗ୍ରାଧିକାର ଭିଭିରେ ଦିଆଯିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ବିଚାର ବିମର୍ଷ ପରେ ଲୋକମାନଙ୍କୁ ପ୍ରତିଷେଧକ ଦେବା ପାଇଁ ଅଗ୍ରାଧିକାର ଭିଭିକ ତାଲିକା ପ୍ରସ୍ତୁତ କରାଯିବ ପ୍ରଧାନମନ୍ତ୍ରୀ କହିଛନ୍ତି ସର୍ବସାଧାରଣଙ୍କ ସ୍ପାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ପରେ ପ୍ରତିଷେଧକର ମୂଲ୍ୟ ନିର୍ଦ୍ଧାରଣ କରାଯିବ ଶ୍ରୀ ମୋଦୀ କହିଛନ୍ତି ଗତ ଫେବୃୟାରୀ ମାର୍ଚ୍ଚ ମାସରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହେବାଠାରୁ ଦେଶ ଅନେକ ପଥ ଅତିକ୍ରମ କରିଛି କରୋନାର ମୁକାବିଲାରେ ସହଯୋଗ ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ମୋଦୀ କହିଛନ୍ତି ଭାରତ କେବଳ ଏହାର ନାଗରିକମାନଙ୍କୁ ସାହାଯ୍ୟ କରିନାହିଁ ଏହା ମଧ୍ୟ ଅନ୍ୟ ଦେଶଗୁଡ଼ିକୁ ଚିକିତ୍ସା ସହାୟତା ଯୋଗାଇଛି ଦେଶ ସର୍ବବୃହତ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଥିବାରୁ ଏଥିପାଇଁ ସହଯୋଗ କରିବାକୁ ସେ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରତିଷେଧକ ସମ୍ବନ୍ଧରେ ସଠିକ୍ ସୂଚନା ଦେଇ ଲୋକମାନଙ୍କୁ ସଚେତନ କରିବା ପାଇଁ ସେ ଅଫିସରମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରତିଷେଧକ ଦିଆଯିବା ସମୟରେ ଗୁଜବ ପ୍ରଚାର ହେବାର ସମ୍ଭାବନା ଥିବାରୁ ପ୍ରଧାନମନ୍ତ୍ରୀ ଏଥିପାଇଁ ସତର୍କ ରହିବାକୁ ନିବେଦନ କରିଛନ୍ତି ପ୍ରତିଷେଧକ ଆସିବା ପର୍ଯ୍ୟନ୍ତ ଶାରିରୀକ ଦୂରତା ବକାୟ ରଖିବା ଓ ହାତ ଏବଂ ମୁହଁ ସଫା ରଖିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଓ ଗୁଲାମ ନବୀ ଆକାଦ୍ ଟିଏମ୍ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଡିଏମ୍କେ ନେତା ଟିଆର୍ ବାଲୁ ଏନ୍ସିପି ନେତା ଶରଦ ପାୱାର ଓ ଅନ୍ୟ ରାଜନୈତିକ ଦଳଗୁଡ଼ିକର ବହୁ ନେତା ଏହି ଭର୍ଚୁଆଲ୍ ବୈଠକରେ ଅଂଶଗ୍ରହଣ କରିଥିଲେ ଜେକେ ପୋଲିଂ ଜାନ୍ଗୁ କାଶ୍ମୀର ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ପାଇଁ ତୂତୀୟ ପର୍ଯ୍ୟାୟ ମତଦାନ ଆଜି ଅପରାହ୍ନରେ ସମାପ୍ତ ହୋଇଛି

ଆମ ଶ୍ରୀନଗର ସମ୍ବାଦଦାତା ଜଣାଇଛନ୍ତି ଅନନ୍ତନାଗ ଜିଲ୍ଲାରେ ଉଗ୍ରବାଦୀମାନେ ଅପନିପାର୍ଟିର ଜଣେ ପ୍ରାର୍ଥୀଙ୍କ ଉପରକୁ ଗୁଳି ଚଳାଇଥିଲେ ଅନିସ୍ ଉଲ୍ ଉସଲାମ୍ ସାଗମ କୋକରନାଗ ନିର୍ବାଚନ ମଣ୍ଡଳୀକୁ ଗସ୍ତ କରୁଥିବା ସମୟରେ ତାଙ୍କ ଉପରକୁ ଉଗ୍ରବାଦୀମାନେ ଗୁଳି ଚଳାଇଥିଲେ ତାଙ୍କୁ ଜିଲ୍ଲା ହସ୍କିଟାଲକୁ ନିଆଯାଇଥିଲା ଓ ତାଙ୍କର ଅବସ୍ଥା ଭଲ ଥିବାର ଜଣାପଡ଼ିଛି

ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ଅଧିକ ରହିଛି

ମନ୍ତ୍ରଶାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ଚିକିତ୍ସା କରାଯିବାରୁ ମୃତ୍ୟୁହାର ହ୍ରାସ ପାଉଛି ଏହଯୋଗୁଁ ଦୈନିକ ସଂକ୍ରମିତ ହାର ମଧ୍ୟ ହାସ ପାଉଛି

ଆମ ସମ୍ଭାଦଦାତା ଜଣାଇଛନ୍ତି ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଅର୍ଥନୀତି ଅଧିକ ଅଭିବୃଦ୍ଧି ହାସଲ କରିବାର ଆଶା କରାଯାଉଥିବା କଥା ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି

ଚଳିତ ବର୍ଷର ମେୟର ପଦବୀ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ବ୍ୟାଲଟ ପେପର ର ବ୍ୟବହାର ହୋଇଥିବାରୁ ଭୋଟ ଗଣତି ମନ୍ତୁର ଗତିରେ ଚାଲିଛି ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା